ଫଳରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି

ସାତକୋଶିଆ ଅଭୟାରଣ୍ୟ ଭିତରେ କାହ୍ନା ଅତିଶୀଘ୍ର ଖାପ ଖୁଆଇ ଯାଇଥିଲା ତେବେ ଏହା ଭିତରେ ତା' ବେକରେ ଘା' ହୋଇଥିଲା

ଜିପିଏସ୍ ବ୍ୟବସ୍କା ଥିଲେ ମଧ୍ଧ ତାହା ଜଣାପଡ଼ିନଥିଲା

ଫଳରେ କାହ୍ନାର ମୃତ୍ୟୁ ହୋଇଥିଲା

ଭୁବନେଶ୍ୱର ଜୟଦେବ ଭବନଠାରେ ଅୟୋଜିତ ହେଉଥିବା ଏହି ଆଲୋଚନାଚକ୍ରରେ ଆକାଶବାଶୀ ଦୂରଦର୍ଶନ ପତ୍ରସୂଚନା କାର୍ଯ୍ୟାଳୟ ସମେତ ବହୁ ଗଣମାଧ୍ଧମ ପ୍ରତିନିଧିମାନେ ଯୋଗ ଦେଉଛନ୍ତି ଭଦ୍ରକ ସଂସ୍କୃତି ଭବନରେ କିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି

ଆଜି ସକାଳେ ସେ ଚାଷଜମିକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ଆକ୍ରମଶରେ ଘଟଣାସ୍ଚୁଳରେ ତାଙ୍କର ମୃତ୍ଧୁ ହୋଇଥଲା

କାଳୀ ଭସାଣ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ କାଳୀ ଭସାଣ ଯାତ୍ରା ଆଜି ଶାଡିଶୃଙ୍ଖଳାରେ ଅନୁଷ୍ପିତ ହେଉଛି